ଏହି ଡିସ୍ପେନ୍ସାରୀରେ କଣେ ଲେଖାଏଁ ଫାର୍ମାସିଷ୍ ଷାଫ୍ନର୍ସ ଏବଂ ଲାବୋରେଟୋରୀ ଆସିଷ୍କାଣ୍କ୍କୁ ନିଯୁକ୍ତି ଦିଆଯିବ

ଏହି ଦୁଇ ମହାନ ସଂଗ୍ରାମୀଙ୍କ ସ୍କୁତି ଉଦ୍ଦେଶ୍ୟରେ ଆଜି ରାଜ୍ୟବାସୀ ଶ୍ରଦ୍ଧାସୁମନ ଅର୍ପଣ କରୁଛନ୍ତି